ଦେଶର ଦ୍ରତ ବିକାଶ ପାଇଁ ଉତ୍ତମ ଓ ନିର୍ଣ୍ଣାୟକ ନିଷ୍ପଭି ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଆସନ୍ତା କାଲି ମତଦାନ ହେବ

ଏହି ମହୋହବର ସଫଳତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଗତକାଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋଡୋ ଛାତ୍ର ସଂଗଠନ ପକ୍ଷରୁ ଏକ ବାଇକ୍ ର୍ୟାଲି ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ତାଙ୍କର ମନ୍ତ୍ରମଣ୍ଡଳର ସହଯୋଗୀମାନେ ଏହି ଉତ୍ସବରେ ଯୋଗଦେବେ

ଏହି ରାଜିନାମାରେ ଆସାମର ସର୍ବବୃହତ ବୋଡ଼ୋ ଜନଜାତିଙ୍କୁ ରାଜନୈତିକ ଓ ଆର୍ଥିକ ସୁବିଧା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି

ନାଗରିକ ସଂଶୋଧନ ଆଇନ ସଂପର୍କରେ ଲୋକମାନଙ୍କୁ ଭ୍ରମିତ ନ କରିବାକୁ ସେ ବିରୋଧୀଦଳଗୁଡ଼ିକୁ ଆହ୍ୱାନ କରିଛନ୍ତି ଗତକାଲି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ବିତର୍କରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ନାଗରିକ ସଂଶୋଧନ ଆଇନକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଦୋମୁହାଁ ନୀତି ଅବଲମ୍ଭନ କରାଯାଉଛି କାତୀୟ ନାଗରିକ ପଞ୍ଜିକରଣ ଉପରେ ନିଜର ମତାମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନଗଣନା ଓ ନାଗରିକ ପଞ୍ଜିକରଣ ସାଧାରଣ ପ୍ରଶାସନିକ କାର୍ଯ୍ୟ ଯାହାକି ବହୁବର୍ଷ ଧରି ହୋଇଆସୁଛି ଯେଉଁମାନେ ନାଗରିକ ପଞ୍ଜିକରଣକୁ ବିରୋଧ କରୁଛନ୍ତି ସେମାନେ ଗରିବ ଲୋକଙ୍କ ସ୍ୱାର୍ଥର ବିରୋଧୀ କାରଣ ସେମାନେ ଏନ୍ପିଆର୍ ଦ୍ୱାରା ସହଜରେ ବିଭିନ୍ନ ଆବଶ୍ୟକୀୟ ତଥ୍ୟ ଯୋଗାଡ଼କୁ ବିରୋଧ କରୁଛନ୍ତି ନାଗରିକ ପଞ୍ଜିକରଣ ଦ୍ୱାରା ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥାଏ ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଇବା ସହଜ ହୋଇଥାଏ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଉତ୍ତର ପୂର୍ବ ଭାରତରେ ରହିଥିବା ବହୁ ପୁରୁଣା ସମସ୍ୟାର ସମାଧାନ ବାଟ ଫିଟିଛି ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ଫଳରେ ଉତ୍ତର ପୂର୍ବାଞ୍ଚଳ ଦେଶର ବିକାଶ ଧାରାରେ ସାମିଲ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସଭାରେ ଆଲୋଚନା ଆରମ୍ଭ କରି କଂଗ୍ରେସ ନେତା ମନିଶ ତିୱାରୀ ସରକାର ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଅଂଶଧନ ବିକ୍ରୟ କରିବା ଠିକ୍ କି ବୋଲି ପ୍ରଶ୍ୱ କରିଥିଲେ ଦକ୍ଷିଣ ମୁମ୍ବାଇ ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଚାଷୀମାନଙ୍କୁ ବୀମା ସେବା ଯୋଗାଇଦେବା ପାଇଁ କୌଣସି ବେସରକାରୀ ବୀମା କମ୍ପାନି ଆଗେଇ ଆସୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ ଭାରତୀୟ ଅର୍ଥନୀତି ଯଦି ମଜବୁତ ଥାଏ ତେବେ ଏହା ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଯୋଗୁଁ ସମ୍ଭବ ହୋଇଛି

ବିଜେପି ଏମ୍ପି ଜୟନ୍ତ ସିହ୍ରା ବଜେଟ୍କୁ ସ୍ୱାଗତ କରି କୃଷକମାନଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମହିଳା ଓ ଆଦିବାସୀମାନଙ୍କ ପାଇଁ ଏଥିରେ ବ୍ୟବସ୍ଥାମାନ ରହିଥିବାର କହିଥିଲେ ସେ କହିଥିଲେ ଦେଶକୁ ପାଞ୍ଚ ଲକ୍ଷ୍ୟ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଆମକୁ ପୁରୁଣା ଚିନ୍ତାଧାରାରୁ ବାହାରି ଆସି ଏକ ନବଭାରତ ଗଠନ ପାଇଁ ନ୍ତୁଆ ଯୁଗର ଆରମ୍ଭ କରିବାକୁ ହେବ ଡବୁବି ବଜେଟ୍ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକରଙ୍କ ଅଭିଭାଷଣ ସହିତ ଆଜି ପଶ୍ଚିମବଙ୍ଗ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ

ରାଜ୍ୟ ଅର୍ଥମନ୍ତ୍ରୀ ଡକ୍କର ଅମିତ ମିତ୍ର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ଦିଲ୍ଲୀ ଇଲେକ୍ସନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ବ୍ୟାପକ ପୁଲିସ୍ ବାହିନୀ ସହ କେନ୍ଦ୍ରୀୟ ସଶସ୍ତ୍ର ବାହିନୀକୁ ମଧ୍ୟ ନିୟୋକିତ କରାଯାଇଛି ବରିଷ୍ଣ ନାଗରିକମାନଙ୍କୁ ଆଣିବା ଓ ଛାଡ଼ିବା ସହ ସ୍ୱତନ୍ତ୍ର ପୋଷ୍ଟାଲ୍ ବାଲାଟ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି ଭୋଟରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେପି କଂଗ୍ରେସ ଏବଂ ଆମ୍ ଆଦ୍ମୀ ଦଳ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି ନିର୍ବାଚନ ପ୍ରଚାର ବେଳେ ବିଶେଷକରି ନାଗରିକତ୍ୱ ସଂଶୋଧନ ଆଇନ ତୃଷ୍ଟିକରଣ ରାଜନୀତି ବେରୋଜଗାରୀ ପ୍ରଦୃଷଣ ଏବଂ ବିଶୁଦ୍ଧ ପାନୀୟ ଜଳ ଭଳି ପ୍ରମୁଖ ପ୍ରସଙ୍ଗ ରହିଥିଲା

ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିବେ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଚୀ ରହିଛି ଆସନ୍ତାକାଲି ତାଙ୍କ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ଗତ ନଭେୟର ମାସରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଶ୍ରୀ ରାଜପକ୍ଷେଙ୍କର ଏହା ହେଉଛି ପ୍ରଥମ ବିଦେଶଗସ୍ତ ହେବ ଇଣ୍ଡିଆ ସେଣ୍ଟ୍ରାଲ୍ ଏସିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକୁର ଜୟଶଙ୍କର ନୃତନ ପଦକ୍ଷେପ ଜରିଆରେ ବିଶେଷକରି କେନ୍ଦ୍ରୀୟ ଏସିଆ ବଜାରରେ ବାଶିଜ୍ୟ କାରବାର ବୃଦ୍ଧି କରିବାକୁ ଭାରତୀୟ ବ୍ୟବସାୟୀମାନଙ୍କୁ ଆହ୍ୱାନ କରିଛନ୍ତି ସେ କହିଛନ୍ତି ଯେ ଭାରତ ଓ କେନ୍ଦ୍ରୀୟ ଏସିଆରେ ବ୍ୟବସାୟ କରିବା ପାଇଁ ଗୋଟିଏ ପ୍ଲାଟଫର୍ମ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ସହଯୋଗ ନୂତନ ଚିନ୍ତାଧାରାର ଆଦାନ ପ୍ରଦାନ ଓ ଉଉମ ସଂପର୍କ ସ୍ଥାପନ ଏକାନ୍ତ ଅପରିହାର୍ଯ୍ୟ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଏସିଆ ବାଣିଜ୍ୟ କାଉନ୍ସିଲ ଦ୍ୱାରା ଆୟୋଜିତ ଏଫ୍ଆଇସିସିଆଇ ବୈଠକରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ କେନ୍ଦ୍ରୀୟ ଏସିଆ ଭାରତର ନିକଟତମ ଅଞ୍ଚଳ ଏବଂ ଏହା ଭାରତର ପଡ଼ୋଶୀ ସଦୂଶ ଏସ୍ସି ନିର୍ଭୟା ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ ନିମୁଅଦାଲତରେ ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଦିଆଯାଇଥିବା ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି କେନ୍ଦ୍ର ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଅତିରିକ୍ତ ସଲିସିଟର କେନେରାଲ୍ କେଏମ୍ ନଟରାଜ ଗତକାଲି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଦୋଷୀମାନଙ୍କର ପୁନଃସମୀକ୍ଷା ଯାଚିକା ଖାରଜ ହୋଇଯାଇଥିଲେ ହେଁ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଫାଶୀଦଣ୍ଡ ଦେଇନାହାନ୍ତି

ଜେକେ ଡିଜିପି ଜାଞ୍ଗୁ କାଶ୍ମୀରରେ ବାକି ରହିଯାଇଥିବା ଆତଙ୍କବାଦୀମାନଙ୍କୁ ନିଷ୍କ୍ରିୟ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ ସମସ୍ତ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ଅଓ୍ପନ୍ତିପୋରା କାଶ୍ମୀର ପ୍ରଭୃତି ସ୍ଥାନରେ ଅପରାଧ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଅବସରରେ ଡିଜିପି ଶ୍ରୀ ସିଂହ ଜିଲ୍ଲାର ପୁଲିସ୍ ଅଧିକାରୀ ଏବଂ ବରିଷ୍ଣ ପୁଲିସ୍ ଅଧିକାରୀମାନଙ୍କର ଏକ ବୈଠକ କରିଥିଲେ ସଂପ୍ରତି କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଦମନ ଅଭିଯାନରେ ବହୁ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ସେହିଭଳି ଆତଙ୍କବାଦୀ ଅଭିଯାନ କରିବାକୁ ସେ ପୁଲିସ୍ କର୍ମଚାରୀମାନଙ୍କୁ ଆହ୍ୱାନ କରିଛନ୍ତି ସେ କହିଛନ୍ତି ଆତଙ୍କବାଦୀଙ୍କର ଆନ୍ତଃ ଜିଲ୍ଲାସ୍ତରୀୟ ଯୋଗାଯୋଗ ସଂପର୍କରେ ସୂଚନା ହାସଲ କରି ସେମାନଙ୍କର ଯାତାୟତ ଉପରେ ସତର୍କ ଦୃଷ୍ଟି ରଖିବାକୁ ହେବ

ଅର୍ଥ ବିଭାଗ କମିଶନର ଡକୁର ଅରୁଣ କୁମାର ମେହେତା ଗତକାଲି ଏ ସଫପର୍କିତ ସ୍ୱଚନା ଦେଇ କହିଛନ୍ତି ଯେ ଏହା ରାଜ୍ୟ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଏକହଜାର ପ୍ରକଳ୍ପକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି